କରୋନା ଟିକାକରଣ ଷେତ୍ରରେ ଭାରତର ଉଲ୍ଲେଖନୀୟ ସଫଳତା

ଆକିଠାରୁ ଭୁବନେଶ୍ୱର ରାକ୍ୟ କାର୍ଯ୍ୟାଳୟରେ ଆର ଜନତା ପାର୍ଟି ରାଜ୍ୟ ଶାଖାର ଦୂଇଦିନିଆ କାର୍ଯ୍ୟକାରିଶୀ ବୈଠକରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି ଦଳୀୟ କର୍ମକର୍ତାଙ୍କ ପରିଶ୍ରମ ଏବଂ ଜନଆଶିର୍ବାଦ ଯୋଗୁ ରାଜ୍ୟ ରାଜନୀତିରେ ବିଜେପି ଗୁରୁତ୍ ବହନ କରୁଛି

ଏହି ବୈଠକରେ ରାଜ୍ୟରେ ସୃଷ ଆଇନ୍ଶୃଙ୍ଖଳା ପରିସ୍କିତି ତଥା ଅନ୍ୟାନ୍ୟ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହେଉଛି

ସେହିପରି ଭାରତରେ ପ୍ରସ୍ତତ ଟିକା ସୁରକ୍ଷିତ ଓ ନିରାପଦ

ସେ କହିଛନ୍ତି ଜୀବିକା ମିଶନ ମାଧ୍ଧମରେ ଲୋକଙ୍କୁ କର୍ମନିଯୁକ୍ତି ଯୋଗାଇ ଦିଆଯାଉଛି